ବିରୋଧୀଦଳ ସଦସ୍ୟମାନଙ୍କ ପକ୍ଷରୁ ଏ ସମ୍ପର୍କରେ ଆସିଥିବା ସଂଶୋଧନ ପ୍ରସ୍ତାବ କାଟ୍ ଖାଇଯାଇଛି

ଏହି ବିଲ୍ର ବ୍ୟବସ୍ଥା ଅନୁସାରେ ତତ୍କାଳ ତଲାକ୍ ବା ଛାଡ଼ପତ୍ର ଦେବା ବ୍ୟବସ୍ଥା ଅବୈଧ ହୋଇଛି ଏହି ବିଲ୍ଟି ଆଇନ୍ରେ ପରିଣତ ହେଲେ ଯେଉଁମାନେ ବେଆଇନ୍ ଭାବେ ନିଜ ପତ୍ନୀଙ୍କୁ ତତ୍କାଳ ଛାଡ଼ପତ୍ର ଦେବେ ସେମାନେ ତିନିବର୍ଷ କାରଦଣ୍ଡ ଭୋଗିବେ

ବିଲ୍ ଉପରେ ହୋଇଥିବା ବିତର୍କରେ ଭାଗ ନେଇ କେନ୍ଦ୍ର ଆଇନ୍ ଓ ନ୍ୟାୟମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ ଏହି ବିଲ୍ ଆଣିବାରେ ସରକାର କୌଣସି ଧର୍ମ ବା ସମ୍ପ୍ରଦାୟକୁ ଲକ୍ଷ୍ୟରେ ରଖିନାହାନ୍ତି ଏହା କେବଳ ମହିଳାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଉଦ୍ଦିଷ୍ଟ ବିଲ୍କୁ ଯୁଗ୍ମ ସିଲେକ୍ କମିଟିକୁ ପଠାଇବା ପାଇଁ କଗ୍ରେସ ଆର୍ଜେଡି ନ୍ୟାସନାଲ୍ କନ୍ଫରେନ୍କ ସମାଜବାଦୀ ପାର୍ଟି ବିଜେଡ଼ି ଓ ଏନ୍ସିପି ର ସଦସ୍ୟମାନେ ଦାବି କରିଥିଲେ ତେବେ ମନ୍ତ୍ରୀ ଏହାକୁ ଗ୍ରହଣ ନ କରିବାରୁ ବିରୋଧୀ ଦଳର ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ ଆଡ୍ ଟ୍ରିପଲ୍ ତଲାକ୍ ଲୋକସଭାରେ ତିନି ତଲାକ୍ ବିଲ୍ ଗୃହିତ ହୋଇଥିବାରୁ ଏହାକୁ ଜାତୀୟ ମହିଳା ଆୟୋଗ ପକ୍ଷରୁ ସ୍ୱାଗତ କରାଯାଇଛି ଆୟୋଗର ଅଧ୍ୟକ୍ଷା ରେଖା ଶର୍ମା ନୂଆଦିଲ୍କୀଠାରେ ଏକ ବିବୃଭିରେ କହିଛନ୍ତି ଯେ ଆଇନ୍ର ଅଭାବରୁ ତତ୍କାଳ ତଲାକ୍ ବ୍ୟବସ୍ଥାରେ ମୁସଲମାନ ମହିଳାମାନେ ଯେଉଁ ଦୁଃଖ ଦୁର୍ଦ୍ଦଶା ଭୋଗୁଥିଲେ ଏବେ ତାହାର ଅବସାନ ଘଟିଛି ଭୂଟାନ୍ ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁଟାନ ପ୍ରଧାନମନ୍ତ୍ରୀ ଲୋତୟ ଶେରିଙ୍କ ସହ ଆକ୍କି ନୂଆଦିଲ୍ଲୀରେ କଥାବାର୍ତ୍ତା କରିବେ ତିନିଦିନିଆ ଭାରତ ଗସ୍ତରେ ଆସି ଶ୍ରୀ ଶେରିଂ ଗତକାଲି ନୂଆ ଦିଲ୍ଲୀରେ ପହଞ୍ଚିଥିଲେ ଦୁଇଦେଶ ମଧ୍ୟରେ କୂଟନୈତିକ ସଂପର୍କ ସ୍ଥାପନର ସୁବର୍ଣ୍ଣ କୟନ୍ତୀ ପାଳନ ଅବସରରେ ସେ ଭାରତ ଗସ୍ତରେ ଆସିଛନ୍ତି ଶ୍ରୀ ଶେରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ବାଣିଜ୍ୟ ମନ୍ତ୍ରୀ ସୁରେଶ ପ୍ରଭୁ ଓ ଶକ୍ତିମନ୍ତ୍ରୀ ଆର୍କେ ସିଂହଙ୍କୁ ସାକ୍ଷାତ କରିବେ

ଏହିସବୁ ଘରକୁ ଗୃହହୀନମାନଙ୍କୁ ଶୁଲଭ ମୂଲ୍ୟରେ ଯୋଗାଇ ଦିଆଯିବ ଏକ ସରକାରୀ ଇସ୍ତାହାରରେ କୁହାଯାଇଛି ଯେ ଏହି ଗୃହ ନିର୍ମାଣ ସଂକ୍ରାନ୍ତ କେନ୍ଦ୍ରୀୟ ମଞ୍ଜୁରୀ କମିଟିର ବୈଠକରେ ଏ ସଂକ୍ରାନ୍ତ ନିଷ୍ପଭି ଗ୍ରହଣ କରାଯାଇଛି

ଏହିସବୁ ଘର ଓଡ଼ିଶା ଗୁଜରାଟ ଆନ୍ଧ୍ରପ୍ରଦେଶ କର୍ଣ୍ଣାଟକ ଓ ଉତ୍ତରପ୍ରଦେଶରେ ନିର୍ମାଣ ହେବ ଆର୍ବିଆଇ ମିଟିଂ ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗତକାଲି ମୁମ୍ବାଇଠାରେ ବଡ଼ବଡ଼ ଘରୋଇ ଉଦ୍ୟୋଗ ରଣ ଲଗାଶକାରୀଙ୍କ ସହ ଏକ ବୈଠକ କରିଥିଲେ ଋଣ ଲଗାଣକାରୀଙ୍କ ସହ ଶ୍ରୀ ଦାସଙ୍କର ଏହା ତୃତୀୟ ବୈଠକ ଏହା ପୂର୍ବରୁ ସେ ରାଷ୍ଟ୍ରାୟତ ବ୍ୟାଙ୍କ୍ ସମ୍ଭହର ପ୍ରତିନିଧିମାନଙ୍କ ସହ ଦୁଇଥର କଥାବାର୍ତ୍ତା ହୋଇଥିଲେ ଗତକାଲି ବୈଠକରେ ଋଣ ଲଗାଣକାରୀଙ୍କ ନଗଦ ଅର୍ଥ ସମସ୍ୟା ଏବଂ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ ଉଦ୍ୟୋଗକୁ ଋଣ ଯୋଗାଣ ସମ୍ପର୍କରେ ଆଲୋଚନା ହୋଇଥିଲା ପୂର୍ବରୁ ରାଷ୍ଟ୍ରାୟତ ବ୍ୟାଙ୍କ୍ ସମ୍ଭହଙ୍କ ସହ ଆଲୋଚନା ବେଳେ ଗଭର୍ଣ୍ଣର ଶ୍ରୀ ଦାସ କହିଥିଲେ ଯେ ଋଣ ଯୋଗାଣ ସମ୍ପର୍କରେ ଯେଉଁ କଟକଣା ରହିଛି ସେ କ୍ଷେତ୍ରରେ କିଛି ପଦକ୍ଷେପ ନେବାକୁ ପିସିଏ ର ସହାୟତା ନିଆଯିବ ପ୍ରମ୍ପଟ୍ କରେଟ୍ନେସ୍ ଆକସନ୍ ବା ପିସିଏ ବ୍ୟବସ୍ଥାରେ ବ୍ୟାଙ୍କ୍ ସମ୍ଭହଙ୍କ ରଣ ଲଗାଣ ଘେନି ନିୟନ୍ତ୍ରଣ ବ୍ୟବସ୍ଥା ରହିଛି

ଏୟାର୍ପୋର୍ଟସ ବିମାନ ଯାତ୍ରା ସମୟରେ ବିମାନ ଭିତରେ ସ୍ଥାନୀୟ ଭାଷାରେ ଘୋଷଣା କରିବା ବିଷୟ ଉପରେ ବିବେଚନା କରିବା ଲାଗି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ବିମାନଚଳାଚଳ ସଂସ୍ଥାଗୁଡ଼ିକୁ ପରାମର୍ଶ ଜାରି କରିଛନ୍ତି

ଭାରତର ସାଂସ୍କୃତିକ ପରମ୍ପରା ସଂକ୍ୱାନ୍ତରେ ସଚେତନତା ସୃଷ୍ଟି ପାଇଁ ଯାତ୍ରା ସମୟରେ ବିମାନ ଭିତରେ ଘୋଷଣା କରିବାକୁ ବିଞ୍ଜପ୍ତିରେ ଉଲ୍ଲେଖ କରାଯାଇଛି

ମୁମ୍ଘାଇ ଫାୟାର୍ ମ୍ରମ୍ୟାଇର ଚେମ୍ଭର ଅଞ୍ଚଳରେ ଥିବା ଏକ ବହ୍ରତଳ ପ୍ରାସାଦରେ ଅଗ୍ରିକାଣ୍ଡ ଘଟି ଜଣେ ବରିଷ ନାଗରିକଙ୍କ ସହ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି

ନିଆଁକୁ ଆୟତ୍ତ କରାଯାଇଛି ଇଣ୍ଡିଆ ପ୍ରୋଟେଷ୍ଟ ପାକ୍ ସୀମା ଆରପଟୁ ସନ୍ତାସବାଦୀ ଅନୁପ୍ରବେଶ ସାଧାରଣ ଜନବସତି ଏବଂ ନିରାପତ୍ତା ବାହିନୀ ଉପରକୁ ଲକ୍ଷ୍ୟ କରି ଗୁଳିଗୋଳା ବର୍ଷଣ ବିରୁଦ୍ଧରେ ଭାରତ ପାକିସ୍ତାନ ନିକଟରେ ଦୃଢ଼ ପ୍ରତିବାଦ ଜଣାଇଛି

ବୈଦେଶିକ ମନ୍ତ୍ରଣାଳୟ ପାକିସ୍ତାନ ରାଷ୍ଟ୍ରଦ୍ତଙ୍କୁ ଗତକାଲି ଡକେଇ ଭାରତ ଭିତରକୁ ସନ୍ତାସବାଦୀମାନଙ୍କର ଅନୁପ୍ରବେଶ ପାଇଁ ପାକିସ୍ତାନୀ ସୈନ୍ୟ ବାହିନୀର ନିରନ୍ତର ସମର୍ଥନ ପ୍ରତି ଘୋର ଉଦ୍ବେଗ ପ୍ରକାଶ କରାଯାଇଛି ପାକିସ୍ତାନର ନିୟନ୍ତ୍ରଣରେ ଥିବା ସନ୍ତାସବାଦୀମାନଙ୍କୁ ଭାରତ ବିରୁଦ୍ଧରେ କୌଣସି ପ୍ରକାରେ ବ୍ୟବହାର ନ କରିବା ପାଇଁ ଦ୍ୱିପକ୍ଷିୟ ବୁଝାମଣାକୁ ପାକିସ୍ତାନ ପାଳନ କରୁ ବୋଲି ଭାରତ କହିଛି

ଏନ୍ଏଚ୍ଆର୍ସି ଜାତୀୟ ମାନବାଧିକାର ଆୟୋଗ ଏନ୍ଏଚ୍ଆର୍ସି ପକ୍ଷରୁ ନିଃଶୁଳ୍କ ଟେଲିଫୋନ୍ ନମ୍ଭର ଓ ସାଧାରଣ ସେବା କେନ୍ଦ ଜରିଆରେ ଅଭିଯୋଗ ଦାଖଲ ସୁବିଧା ବ୍ୟବସ୍ଥା ସ୍ଥାପନ କରାଯାଇଛି

ପର୍ଯ୍ୟାୟକ୍ମେ ଏହି ସେବା ସବୁ ସିଏସ୍ସି କୁ ସଂପ୍ରସାରିତ ହେବ ମାନବିକ ଅଧିକାର ଲଂଘନ ସଂକ୍ରାନ୍ତ ଅଭିଯୋଗଗୁଡ଼ିକ ପଠାଇବା ସହ ଡାକ ଫ୍ରାକ୍କ ଇ ମେଲ୍ ଓ ଏନ୍ଏଚ୍ଆର୍ସି ଓ୍ୱେବ୍ସାଇଟ୍କୁ ଅନ୍ଲାଇନ୍ ଜରିଆରେ ସିଏସ୍ସି କୁ ପଠାଯାଇ ପାରିବ କୋଲକାତା ମେଟ୍ରୋ କୋଲକାତା ମେଟୋ ରେଳର ଏକ ଶୀତତାପ ନିୟନ୍ତ୍ରିତ ବଗି ଭିତରେ ଗତକାଲି ଧ୍ରଆଁ ଯୋଗୁ ଅନେକ ଯାତ୍ରୀ ଅସ୍କୁସ୍ଥ ହୋଇ ପଡ଼ିଥିବାର ଖବର ମିଳିଛି ମେଟ୍ରୋ ଅଧିକାରୀମାନେ କହିଛନ୍ତି ରେଳଟି ପ୍ରଥମ ଷ୍ଟେସନ୍ ଛାଡ଼ିବା ପରେ ଦମ୍ ଦମ୍ ଯାଉଥିବା ଏହି ମେଟ୍ରୋ ଟ୍ରେନ୍ରୁ ଧୂଆଁ ବାହାରୁ ଥିବାର ଜଣାପଡ଼ିଥିଲା ମେଟୋ ରେଳ ମୁଖ୍ୟ ଜନସଂପର୍କ ଅଧିକାରୀ ଇନ୍ଦ୍ରାଣୀ ବାନାର୍ଜୀ କହିଛନ୍ତି ଯାତ୍ରୀମାନଙ୍କୁ ନିରାପଦରେ ଖାଲି କରାଯାଇଛି ପଞ୍ଜାବ ପୋଲ୍ ଆସନ୍ତାକାଲି ପଞ୍ଜାବରେ ଅନୁଷ୍ଠିତ ହେଉଥିବା ପଞ୍ଚାୟତ ନିର୍ବାଚନ ସମୟରେ ଯେକୌଣସି ପ୍ରାର୍ଥୀ କିମ୍ବା ବ୍ୟକ୍ତି ବିଶେଷ ଭୋଟ୍ ଗ୍ହଣ କେନ୍ଦ୍ ବାହାରେ ଭୋଟିଂ ପ୍ରକ୍ରିୟାର ଭିଡ଼ିଓଗ୍ରାଫି କରିପାରିବେ ରାଜ୍ୟ ନିର୍ବାଚନ କମିଶନ୍ ଏହି ଅନୁମତି ପ୍ରଦାନ କରିଛନ୍ତି କମିଶନ୍ର ଜଣେ ମୁଖପାତ୍ର ଚଣ୍ଡିଗଡ଼ଠାରେ କହିଛନ୍ତି ଯେ ଏହି ଭିଡ଼ିଓ ଗ୍ରାଫି ପାଇଁ କୌଣସି ଅଧିକାରୀଙ୍କଠାରୁ ଅନୁମତି ନେବାର ଆବଶ୍ୟକତା ନାହିଁ

ଦକ୍ଷିଣ ମୁମ୍ବାଇ ଓ ଥାଣେ ମଧ୍ୟ ଏହା ଦ୍ୱାରା ଯାତ୍ରା ସମୟ ହ୍ରାସ ହେବ

ସାଉଦି ରିସଫଲ୍ ସାଉଦିଆରବ୍ ରାଜା ସଲମାନ୍ ଦେଶର ଜଣେ ନୂଆ ବୈଦେଶିକ ମନ୍ତ୍ରୀଙ୍କୁ ନିଯୁକ୍ତି ଦେବା ସହ ନିଜ ମନ୍ତ୍ରୀ ପରିଷଦର ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି ଦେଶର ଜଣେ ପ୍ରତିଷ୍ଠିତ ସାମ୍ବାଦିକ ଜମାଲ୍ ଖାସୋଗିଙ୍କୁ ହତ୍ୟା କରାଯିବା ପରେ ରାଜା ସଲମାନ ଦେଶବିଦଶରେ ସମାଲୋଚିତ ହେବା ପରେ ପ୍ରଥମଥର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ଭନ ସରକାରୀ ସ୍ତରରେ କରାଯାଇଛି ଇବ୍ରାହିମ୍ ଅଲ୍ ଆସଫ୍ଙ୍କୁ ନୂଆ ବୈଦେଶିକ ମନ୍ତ୍ରୀ ଭାବେ ଘୋଷଣା କରାଯାଇଥିବା ବେଳେ ବିଦାୟୀ ବୈଦେଶିକ ମନ୍ତ୍ରୀ ତଥା ବିଶିଷ୍ଟ କୂଟନୀତିଜ୍ଞ ଅଦେଲ ଅଲ୍ ଜୁବେର୍ଙ୍କୁ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ପାହ୍ୟାକୁ ଖସାଇ ଦିଆଯାଇଛି ସେହିଭଳି ଜଣେ ଟିଭି ସାମ୍ଘାଦିକ ତୁର୍କୀ ସବାନେଙ୍କୁ ନୃଆ ଗଣମାଧ୍ୟମ ମନ୍ତ୍ରୀ କରାଯାଇଛି କ୍ରିକେଟ୍ ମେଲବୋର୍ଣ୍ଣଠାରେ ଚାଲିଥିବା ଭାରତ ଅଷ୍ଟ୍ରେଲିଆ ତୃତୀୟ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ତୂତୀୟ ଦିନରେ ଭାରତକୁ ସହଳ ସଫଳତା ମିଳିଛି

ଦଳର ଶୀର୍ଷ ଚାରିଜଣ ଖେଳାଳି ଅକ୍ସ ରନ୍ କରି ଆଉଟ୍ ହୋଇଯାଇଛନ୍ତି